ଏହି ସମୟରେ ପୁଲିସ ପାଟ୍ରୋଲିଂ ଓ ଯାଞ ବ୍ୟବସ୍ଚାକୁ କଡାକଡି କରାଯାଇଛି ବିନା ଅନୁମତିରେ ଯେପରି କୌଶସି ଲୋକ ବାହାରକୁ ନବାହାରନ୍ତି ସେଥିପ୍ରତି ତୀକ୍ଷ ଦୂଷି ରଖାଯାଇଛି

ତେବେ ଜରୁରୀକାଳୀନ ସେବାକୁ ଏଥିରୁ ବାଦ୍ ଦିଆଯାଇଛି

ସେମାନେ ଘରକୁଘର ବୁଲି ଥର୍ମାଲ ସ୍ତ୍ରିନିଂ ତଥା କାଶ ଜ୍ୱର ଓ ଥଣ୍ତା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି

ତେବେ ସିଏଜି ଭାବେ ନିଯୁକ୍ତି ପାଇଥିବା ଶ୍ରୀ ମୁର୍ମୁଙ୍କୁ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଶୁଭେଛା ଜଣାଇଛନ୍ତି

ରାସ୍ତାକଡରେ ଠିଆ ହୋଇଥିବା ଏକ ଟ୍ରକ୍କୁ ମାରୁତି କାର୍ ପଛପଟୁ ଧକ୍କ ଦେବା ଫଳରେ ଏହି ଦୁଘଟଶା ଘଟିଛି

ହସ୍ତତ୍ତ ଶିକ୍ବର ପ୍ରଚାର ଏବଂ ପ୍ରସାର ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ ଏହି ଅବସରରେ ରାକ୍ୟ ତଥା କିଲାସ୍ତରରେ ଭର୍ରୁଆଲ୍ ମାଧ୍ଧମରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି

ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଏହି ଅବସରରେ ଉକୁଳର କଳାକୁ ମନେପକାଇ ଓଡ଼ିଶା ହସ୍ତତ୍ତର ପ୍ରକୃତ ଗନ୍ତାଘର ବୋଲି ବର୍ଷ୍ନା କରିଛନ୍ତି

ତେବେ କକ୍ଷମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ସୟାବନା ରହିଛି ଅନ୍ୟପକ୍ଷରେ ନୟାଗଡ ଅନୁଗୁଳ ଢ଼େଙ୍କାନାଳ ଗଞ୍ଠାମ କଟକ ଓ ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଅଳିକ ପାଶିପାଗ କେନ୍ଦ ପକ୍ଷରୁ କୁହାଯାଇଛି ସ୍ଚନା ଅନୁଯାୟୀ ଆସନ୍ତା ରବିବାର ଦିନ ପଣ୍କିମ କେନ୍ଦ୍ର ଏବଂ ନିକଟବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୂଷ୍କ ହେବାର ସୟାବନା ରହିଛି